ଓଡ଼ିଶାକୁ ଦେଶର ସର୍ବଶ୍ରେଷ ରାଜ୍ୟ ର୍ପେ ପରିଶତ କରିବା ପାଇଁ ପ୍ରତ୍ୟେକ ନାଗରିକ ସଂକ୍ବବବ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ

ଏହି ଅବସରରେ ସେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ଭାରତର ସ୍ୱାଧୀନତାରେ ପ୍ରମୁଖ ଅଂଶ ଗ୍ରହଶ କରିଥିବା ମହାନ୍ ବ୍ୟକ୍ତିଙ୍କ ସ୍ଦୁତି ଚାରଣ କରିଥିଲେ

ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମହାରଥୀ ଦେଶର ଏକତା ଓ ସଂହତିକୁ ସ୍ବରକ୍ଷିତ ରଖିବା ପାଇଁ ଆହ୍ବାନ ଦେଇଥିଲେ

ମୁଖ୍ୟଅତିଥ ଭାବେ ଅନୁସ୍ଠଚିତ କାତି ଓ କନକାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଶ ମନ୍ତୀ ରମେଶ ଚନ୍ଦ୍ର ମାଝି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ

ଆସନ୍ତାକାଲି ସୁଦ୍ଧା ରାଜ୍ୟର କେତୋଟି ସ୍ତାନରେ ପ୍ରବଳ ବର୍ଷା ଏବଂ ଗୋଟିଏ ଦୁଇଟି ସ୍ତାନରେ ଅତି ପ୍ରବଳ ବର୍ଷାର ସ୍ୟାବନା ରହିଛି

ଲଗାଣ ବଷା ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲୁରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି